ତେବେ ଯେଉଁମାନେ ସେଠାରେ ଘୁଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ି କରୁଛନ୍ତି ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହି

ଦୂର୍ଗମ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଲାଗି ସମ୍ମୁକ୍ତ ଅଧିକାରୀମାନେ ବହୁ ପ୍ରତିକ୍କଳ ପରିସ୍ରିତିରେ ବିଭିନ୍ ପଞାୟତରେ ପହଞ୍ ପାରିଛନ୍ତି ଏପରିକି ସେମାନଙ୍କୁ ପାହାଡ଼ ଚଢ଼ି ଏବଂ ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଥିଲା

ଏଥିଲାଗି ଆବଶ୍ୟକ ଖର୍ଚ୍ଚ ସରକାର ବହନ କରିବେ

ବିପୁଳ ଭାବେ ଅଂଶଗ୍ରହଶ କରି ଏହି ଦିବସକୁ ଏକ ଗଣପର୍ବ ଭାବେ ପାଳନ କରିବାଲାଗି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ପ୍ରଧାନମନ୍ତୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି

ସଂପୁକ୍ତ ଘଟଶାରେ ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଥିଲା ଶହୀଦ ସପ୍ତାହ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନର ପ୍ରଥମ ଦିବସରେ ଆକି ମାଲକାନଗିରି କୋରାପୁଟ ନବରଙ୍ଙପୁର ରାୟଗଡ଼ା ଆଦି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି ଫଳରେ ଲୋକେ ନାହି ନଥିବା ଅସ୍ବିଧାର ସମ୍ମଖୀନ ହେଉଥିବା ଦେଖାଯାଇଛି ତେବେ ଜିଲ୍ଲାବ୍ୟାପି ଘରୋଇ ବସ ଚଳାଚଳ ସ୍ୱାଭାବିକ ରହିଛି

ତଥାପି ପ୍ରତ୍ୟେକ ବର୍ଷ ଶହୀଦ ସପ୍ତାହ ବେଳେ ସରକାରୀ ବସ ଚଳାଚଳ ବନ୍ଦ ରହୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି

ବୃକ୍ଷରୋପଣ କାର୍ଯ୍ୟକ୍ରମ ଜଟଶୀ ବ୍ଲକ ଜାମୁକୋଳି ପଞାୟତର ବାରକୁଦ ଗ୍ରାମରେ ଖୋର୍ବ୍ଧା ଜିଲ୍ଲା ଆଇନସେବା ପ୍ରାଧ୍କରଣ ଓ ଭୁବନେଶ୍ୱର ସହରାଞ୍ଚଳ ବନବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ତେବେ ଗତକାଲି ସଂଜୟଙ୍କ ପ୍ରକୃତ ପତ୍ନୀ କୋର୍ଟରେ ହାଜର ହେବା ପରେ ସେମାନଙ୍କୁ କୋର୍ଟଙ୍କ ଆଦେଶ ବଳରେ ଜେଲ୍ରୁ ମୁକୁଳା ଯାଇଛି ଦ୍ର୍ଘଟଣା ଷୋହଳ ନୟର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ଅଟୋ କାର୍ ଦୁର୍ଘଟଣା ହେବାରୁ ଅଟୋ ଚାଳକର ମୃତ୍ଧୁ ଘଟିଛି ଏଥିରେ ଦୁଇଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ପୁଲିସ୍ ପହଞ୍ ଗାଡ଼ି ଦୁଇଟିକୁ ଜବତ କରିଛି

ଏହାର ପ୍ରଭାବରେ ରାକ୍ୟର ଅନେକ ସ୍କାନରେ ବର୍ଷା ହେବାର ସୟାବନା ରହିଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି